ଦେଶର ଛାତ୍ରଛାତ୍ରୀ ଓ ଯୁବପିଡ଼ି ମଧ୍ୟରେ ଜଳ ସଂରକ୍ଷଣର ସନ୍ଦେଶ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି

ଏସ୍ସି ମହାରାଷ୍ଟ୍ର ଦେବେନ୍ଦ୍ର ଫଡ୍ନବୀଶଙ୍କ ମହାରାଷ୍ଟର ମ୍ରଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇବା ନେଇ ରାଜ୍ୟପାଳଙ୍କ ନିଷ୍ପଭିକୁ ଚ୍ୟାଲେଞ୍ଜ୍ କରି ଶିବସେନା ଏନ୍ସିପି ଓ କଂଗ୍ରେସ ପକ୍ଷରୁ ମିଳିତ ଭାବେ ଦାଖଲ୍ କରାଯାଇଥିବା ପିଟିସନ୍ ଉପରେ ସୁପ୍ରିମ୍କୋର୍ଟ ଆସନ୍ତାକାଲି ପୂର୍ବାହୁରେ ତାଙ୍କର ରାୟ ପ୍ରଦାନ କରିବେ

ସଲିସିଟର୍ ଜେନେରାଲ୍ ତୁଷାର ମେହେତା ଯୁକ୍ତି ଦର୍ଶାଇଥିଲେ ରାଜ୍ୟପାଳ ଶିବସେନା ବିଜେପି ଓ ଏନ୍ସିପିକୁ ସରକାର ଗଠନପାଇଁ ଆମନ୍ତ୍ରଣ କରିଥିଲେ ତେବେ ସେମାନେ ଏଥିରେ ବିଫଳ ହେବା ପରେ ରାଜ୍ୟରେ ରାଷ୍ଟପତି ଶାସନ ଲାଗୁ କରାଯାଇଥିଲା ଆଜି ସକାଳେ ଏହି ମାମଲାର ଶୁଣାଣି ଆରମ୍ଭ ହେବାବେଳେ ଶ୍ରୀ ମେହେତା ଗତକାଲି ବେଞ୍ଚ ଦେଇଥିବା ନିର୍ଦ୍ଦେଶ ମୁତାବକ ରାଜ୍ୟପାଳ ଓ ଦେବେନ୍ଦ୍ର ଫଡ୍ନବୀଶଙ୍କ ଏ ସଂକ୍ରାନ୍ତ ପତ୍ର ଦାଖଲ କରିଥିଲେ ଫଡ଼ନବୀଶଙ୍କୁ ସରକାର ଗଠନପାଇଁ ଲେଖାଯାଇଥିବା ପତ୍ର ଉପରେ ମନ୍ତବ୍ୟ ଦେଇ କୋର୍ଟ କହିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ସଂଖ୍ୟାଗରିଷ୍ଠ ସଦସ୍ୟ ସମର୍ଥନ କରୁଛନ୍ତି କି ନାହିଁ ଏହା ଆସ୍ଥା ଭୋଟ୍ ପରେ ଜଣାପଡ଼ିବ

ବରିଷ୍ଠ ଓକିଲ ଅଭିଷେକ ସିଙ୍ଗ୍ଭି ଏନ୍ସିପି ଓ କଂଗ୍ରେସ ପକ୍ଷର୍ତ ହାଜର ହୋଇ ଏହା ସବ୍ରଠାର୍ ବଡ଼ ଠକେଇ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ ପାଲେମେଣ୍ଟ ଆଡ୍ଜଣ୍ଣ ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତିକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହେବା ଫଳରେ ଉଭୟ ଗୃହକୁ ମୁଲତବୀ କରି ଦିଆଯାଇଛି

ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବାମାତ୍ରେ ମହାରାଷ୍ଟ୍ରରେ ସରକାର ଗଠନ ଓ ଏଥିରେ ରାଜ୍ୟପାଳଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ନେତୃତ୍ୱରେ ବିରୋଧି ଦଳ ସଦସ୍ୟମାନେ ସଭାର ମଧ୍ୟଭାଗକୁ ଆସି ବିଭିନ୍ନ ସ୍ଲୋଗାନ ଦେବା ସହିତ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ ବାଚସ୍ୱତି ଓମ୍ ବିର୍ଲା କଂଗ୍ରେସ ସଦସ୍ୟମାନଙ୍କଦ୍ୱାରା ପ୍ଲାକାର୍ଡ଼ ଓ ବ୍ୟାନର୍ ପ୍ରଦର୍ଶନ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କୁ ଗୃହରୁ ଚାଲିଯିବାପାଇଁ ବାରମ୍ଭାର ନିର୍ଦ୍ଦେଶ ଦେବାସତ୍ତ୍ୱେ ସେମାନେ ହଟ୍ଟଗୋଳ ଜାରି ରଖିଥିଲେ ପରେ ଶ୍ରୀ ବିର୍ଲା ମାର୍ଶାଲ୍ମାନଙ୍କ ସହାୟତାରେ ବ୍ୟାନ୍ ଧରିଥିବା ସଦସ୍ୟମାନଙ୍କୁ ଗୃହରୁ ବାହାର କରିଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ଏଥିଯୋଗୁଁ କିଛି ସମୟପାଇଁ ସାମାନ୍ୟ ଧସ୍ତାଧସ୍ତି ହୋଇଥିଲା ବାଚସ୍କତି ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟରେ ପ୍ରଶ୍ନକାଳ ଜାରି ରଖିବାର ପ୍ରୟାସ କରି କଂଗ୍ରେସ ସଭ୍ୟ ରାହୁଲ୍ ଗାନ୍ଧିଙ୍କୁ ପ୍ରଶ୍ନ ପଚାରିବାକୁ ଅନୁମତି ପ୍ରଦାନ କରିଥିଲେ ରାହୁଲ୍ ଗାନ୍ଧି କହିଥିଲେ ମହାରାଷ୍ଟ୍ରରେ ଗଣତନ୍ତ୍ରର କକ୍ଷରୁଦ୍ଧ କରାଯାଇଛି

ରାଜ୍ୟସଭାରେ କଂଗ୍ରେସ ବାମପନ୍ତ୍ରୀ ଏବଂ ଅନ୍ୟାନ୍ୟ ଦଳ ପକ୍ଷରୁ ମହାରାଷ୍ଟ୍ର ଘଟଣା ଉପରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବାବେଳେ ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ଶ୍ରୀ ନାଇଡ଼ କହିଥିଲେ କୌଣସି ବିଚାରାଧୀନ ବିଷୟ ଉପରେ ଗୃହରେ ଆଲୋଚନା ହୋଇପାରିବ ନାହିଁ ଅତୀତରେ ରାଜ୍ୟସଭାର ବିଭିନ୍ନ ନିଷ୍ପଭିର ଉଦାହରଣ ଦେଇ ସେ କହିଥିଲେ କୌଣସି ପ୍ରମାଣ ବିନା ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଗୃହରେ ଆଲୋଚନା ହୋଇପାରିବ ନାହିଁ ଏହାପରେ ବିରୋଧି ଦଳ ସଦସ୍ୟମାନେ ସେମାନଙ୍କର ଆସନରୁ ବିଭିନ୍ନ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ ଏହି ହଟ୍ଟଗୋଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ କହିଥିଲେ ମହାରାଷ୍ଟ୍ରର ଭୋଟର୍ମାନେ ବିଜେପିକୁ ଜନାଦେଶ ଦେଇଥିବାବେଳେ ଶିବସେନା ଏନ୍ସିପି ଓ କଂଗ୍ରେସ ଯେକୌଣସି ମତେ ସରକାର ଗଠନପାଇଁ ଉଦ୍ୟମ ଚଳାଇଛନ୍ତି

ଝାଡ଼ଖଣ୍ଡ ଇଲେକ୍ସନ୍ ଝାଡ଼ଖଣ୍ଡର ତୂତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆକି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଗୁରୁବାର ସୁଦ୍ଧା କରାଯାଇପାରିବ

ଝାଡ଼ଖଣ୍ଡ କ୍ୟାମ୍ପେନ୍ ଝାଡ଼ଖଣ୍ଡରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ର୍ୟାଲି ଓ ନିର୍ବାଚନ ସଭାସମିତିମାନ କରିବା ସହ ରାଜ୍ୟରେ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି ପ୍ରଧାନମନ୍ତ୍ରୀ ଆଜି ରାଜ୍ୟରେ ଦୁଇଟି ର୍ୟାଲିରେ ଉଦ୍ବୋଧନ ଦେଉଛନ୍ତି ସେ ମେଦିନୀ ନଗର ଓ ଗ୍ରମ୍ଲାଠାରେ ର୍ୟାଲିମାନ କରିବାର କାର୍ଯ୍ୟସ୍ଟଚୀ ଥିଲା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ୍ ଝାଡ଼ାଖଣ ବିକାଶ ମୋର୍ଚ୍ଚା ସଭାପତି ବାବୁଲାଲ୍ ମରାଣ୍ଡି ଓ ଏଜେଏସ୍ୟୁ ମୁଖ୍ୟ ସୁଦେଶ କୁମାର ମାହାତୋ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସଭାମାନ କରିବେ ଏହାବ୍ୟତୀତ କଂଗ୍ରେସ ଆର୍କେଡି ଓ ବାମପନ୍ତ୍ରୀ ଦଳର ନେତାମାନେ ଅନେକ ର୍ୟାଲି କରିବେ

ୟୁପି ଫାଇଲେରିଆ ଉତ୍ତର ପ୍ରଦେଶ ସରକାର ଆଜିଠାର୍ ଫାଇଲେରିଆ ବିର୍ଦ୍ଧରେ ବ୍ୟାପକ ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି

ନଡ୍ଡା ମିଥିଳା ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଥା କହିଛନ୍ତି ମୈଥିଳୀ ଭାଷା ଭାରତୀୟ ସଂସ୍କୃତିକୁ ପ୍ରତିଫଳିତ କରେ ଏବଂ ଏହାର ପ୍ରଚାର ଓ ପ୍ରସାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ନୂଆଦିଲ୍ଲୀରେ 'ମିଥିଳା ବିଭୂତି ସ୍କୃତି ପର୍ବ ସମାରୋହ'ରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ରା କହିଛନ୍ତି 'ସବ୍ କା ସାଥ୍ ସବ୍ କା ବିକାଶ' ଏବଂ ସମସ୍ତଙ୍କୁ ଏକତ୍ରିତ କରିବାର ବିଚାରଧାରାକୁ ମୈଥିଳୀ ସଂସ୍କୃତି ପ୍ରତିଫଳିତ କରୁଛି ପିଏମ୍ ଗୁଜ ଦେଶର ଛାତ୍ରଛାତ୍ରୀ ଓ ଯୁବପିଢ଼ି ମଧ୍ୟରେ ଜଳ ସଂରକ୍ଷଣର ସନ୍ଦେଶ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ରାଜ୍ୟପାଳମାନଙ୍କୁ ଅନୁରୋଧ କରିଛନ୍ତି ପୁଷ୍କରମ୍ ଭଳି ପାରମ୍ପରିକ ଜଳ ସଂରକ୍ଷଣ ଉହବଗ୍ରଡ଼ିକ ସଂକ୍ରାନ୍ତରେ ସେମାନଙ୍କୁ ଅବଗତ କରାଇବା ଲାଗି ଉପାୟମାନ ବାହାର କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି

ସେ କହିଥିଲେ ସମ୍ମିଳନୀରେ 'ଜଳ ଜୀବନ ମିଶନ୍' ଉପରେ ଆଲୋଚନାରୁ ସରକାର ଜଳ ସଂରକ୍ଷଣ ଓ ଜଳ ପରିଚାଳନାକୁ କେତେ ପ୍ରାଧାନ୍ୟ ଦେଉଛନ୍ତି ତାହାର ପ୍ରତିଫଳନ ଘଟିଛି ଆଦିବାସୀ ଅଞ୍ଚଳର ବିକାଶ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି କ୍ରୀଡ଼ା ଓ ଯୁବ ବିକାଶ କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୁକ୍ତ ବ୍ୟବହାର ହେବା ଆବଶ୍ୟକ

ଏହାକୁ ପର୍ଯ୍ୟାୟଭିତ୍ତିରେ କାର୍ଯ୍ୟକାରୀ କରାଯିବ

ସ୍ୱର୍ଣ୍ଣ ଚତୁର୍ଭୁକ ଦିଲ୍ଲୀ ମୁମ୍ୟାଇ ଚେନ୍ନାଇ ଓ କୋଲ୍କାତାକୁ ସଂଯୋଗ କରିବ ଶ୍ରୀଲଙ୍କା ପ୍ରେସିଡେଣ୍ଟ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେ କହିଚ୍ଚନ୍ତି ସେ ଏନ୍ଜିଓଗୁଡ଼ିକର ଚାପ ଆଗରେ ନତମସ୍ତକ ହେବେ ନାହିଁ ଏଲକ ବୌଦ୍ଧ ମନ୍ଦିରଠାରେ ବୌଦ୍ଧ ସନ୍ୟାସୀମାନଙ୍କ ସହ ବାର୍ତ୍ତାଳାପ ବେଳେ ଶ୍ରୀ ଗୋତାବୟେ କହିଛନ୍ତି ତାଙ୍କୁ ପ୍ରବଳ ଜନମତ ମିଳିଛି ଓ ସେ ଏହା ମୁତାବକ କାର୍ଯ୍ୟ କରିବେ କିଛି ଫୌଜଦାରୀ ତଦନ୍ତ ବିଭାଗ ଅଫିସରମାନଙ୍କଦ୍ୱାରା କରାଯାଇଥିବା ତଦନ୍ତକୁ ସମାଲୋଚନା କରି ସେ କହିଛନ୍ତି ଏନ୍ଜିଓଗୁଡ଼ିକର ଆଶାନୁରୂପୀ ଏହି ତଦନ୍ତଗୁଡ଼ିକର ଫଳାଫଳ ମେଳ ଖାଉଛି

ଗତକାଲି ସେଠାରେ ଭୋଟ୍ଗ୍ରହଣ ହୋଇଥିଲା ତାହା ପୂର୍ବରୁ ପ୍ରାୟ କିଛି ମାସ ଧରି ସେଠାରେ ସରକାର ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା

ବ୍ୟାଡ୍ମିଣ୍ଟନ୍ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଗ୍ଲାସ୍ଗୋଠାରେ ଅନୁଷ୍ଠିତ ସ୍କଟିସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ୍ ଫାଇନାଲ୍ରେ ବ୍ରାଟିଲ୍ର ଗୋର୍ କୋଏଲୋଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି